ଏନ୍ଡିଆର୍ଏଫ୍ ପଏଣ୍ ରାକ୍ୟରେ ଏନ୍ଡିଆର୍ଏଫ୍ ପଏକ୍କ ପ୍ରତିଷା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି

ବୁର୍ଲା ଏବଂ ନବରଙ୍ଙପୁରରେ ଦୁଇଟି ଏନ୍ଡିଆର୍ଏଫ୍ ପଏକ୍କ ପ୍ରତିଷା ପାଇଁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଡିକି ଶ୍ରୀ ପ୍ରଧାନଙ୍କ ପ୍ରସ୍ତାବ ଦେଇଛନ୍ତି

ମାଓ ଦମନ ଖଣି ରୟାଲିଟି ବୃଦ୍ଧି କେନ୍ଦୀୟ କଲ୍ୟାଶକାରୀ ଯୋଜନାରେ ମିଳ୍ଥିବା ସହାୟତା ଏବଂ ସହଭାଗିତା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯିବାର କାର୍ଯ୍ୟସ୍ଚୀ ସ୍ଥିର ହୋଇଛି

ଗତ ଦୁଇଦିନ ଧରି ଅନୁଷ୍ଚିତ ଏହି ପ୍ରତିଯୋଗିତାରେ ଦେବଗଡ଼ ଜିଲ୍ଲା ଏବଂ ଏହା ଆଖପାଖ ଅଞଳରୁ ବହୁ ଆଦିବାସୀ ଅଂଶ ଗ୍ରହଶ କରିଥିଲେ